ମୋଦି ମିଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ମନ୍ତ୍ରିମଣ୍ଡଳର ଏକ ବୈଠକ ଡକାଇଛନ୍ତି ଏହି ବୈଠକରେ ଶ୍ରୀ ମୋଦି ଏନ୍ଡିଏ ସରକାରଙ୍କର ବିଭିନ୍ନ ପ୍ରମୁଖ ଯୋଜନା ଓ କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା କରିବେ ସଂସଦ ଭବନଠାରେ ଅନୁଷ୍ଠିତ ହେବାକୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବା ପାଇଁ ସମସ୍ତ କେନ୍ଦ୍ରମନ୍ତ୍ରୀଙ୍କୁ କୁହାଯାଇଛି ବୈଠକରେ କୃଷି କ୍ଷେତ୍ର ଦୂରାବସ୍ଥା ଏବଂ ବିଭିନ୍ନ ପଦକ୍ଷେପ ମାଧ୍ୟମରେ କୃଷକମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ସରକାରୀ ଉଦ୍ୟମ ସଂପର୍କରେ ମଧ୍ୟ ଆଲୋଚନା ହେବ ପ୍ରଧାନମନ୍ତ୍ରୀ ଜନୌଷଧି ଯୋଜନା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଷ୍ଟାର୍ଟ୍ଅପ୍କୁ ଅର୍ଥ ପ୍ରଦାନ ଯୋଜନା ମୁଦ୍ରା ଯୋଜନା ସମେତ ଅନ୍ୟାନ୍ୟ ଯୋଜନାର ମଧ୍ୟ ବୈଠକରେ ସମୀକ୍ଷା ହେବାର ଆଶା କରାଯାଉଛି

ଜେକେ ସିଜ୍ଫାୟାର୍ ଭାୟୋଲେସନ୍ ଜାମ୍ମୁ କାଶ୍ମୀର ସାମ୍ବା ଜିଲ୍ଲାର ସୀମାନ୍ତରେ ପାକିସ୍ତାନ ସେନା ପକ୍ଷର ଗୁଳିଗୋଳା ମାଡ଼ରେ ଭାରତୀୟ ସୀମା ସୁରକ୍ଷା ବାହିନୀର ଜଣେ ଆସିଷ୍ଟାଣ୍ଟ୍ କମାଶ୍ଡାଣ୍ଟ୍କ ସମେତ ଚାରିଜଣ ଯବାନ ଶହୀଦ ହୋଇଛନ୍ତି

କେନ୍ଦ୍ରୀୟ ଅନୁସନ୍ଧାନ ସଂସ୍ଥାକୁ କଳାଧନ ନିରୋଧ ଆଇନ ଅନୁଯାୟୀ ଏହି ପ୍ଲଟ୍ଗୁଡ଼ିକୁ ନିଜ ଅକ୍ତିଆରକୁ ନେବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା ଗତବର୍ଷ ଜୁଲାଇ ମାସରେ ଇଡି ପକ୍ଷରୁ ଲାଲୁପ୍ରସାଦ ଯାଦବ ଏବଂ ତାଙ୍କ ପରିବାରବର୍ଗଙ୍କ ବିରୋଧରେ କଳାଧନ ନିରୋଧୀ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା

ବ୍ରିଟେନ୍ରେ ନୀରବ ମୋଦି ରହୁଥିବା ନେଇ ବ୍ରିଟିଶ ସରକାର ସ୍ୱଷ୍ଟ କରିବାର ଗୋଟିଏ ଦିନ ପରେ କୋର୍ଟଙ୍କ ପକ୍ଷରୁ ଏହି ରାୟ ପ୍ରକାଶ ପାଇଛି

ମୃତାହତମାନଙ୍କ ପ୍ରତି ଗଭୀର ଦୁଃଖପ୍ରକାଶ କରିବା ସଙ୍ଗେ ସଙ୍ଗେ ଆହତମାନଙ୍କର ଚିକିତ୍ସା ପାଇଁ ସବୁପ୍ରକାର ବ୍ୟବସ୍ଥା ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି

ଆଜିର ଶୀର୍ଷକ ହେଉଛି 'ଅନୁସୂଚିତ ଜନକାତି ବ୍ୟାପାରରେ ଉଦ୍ୟମ'

ସେ କହିଛନ୍ତି ସବୁ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବାପାଇଁ ଜନଜାତିର ଲୋକମାନଙ୍କର ସାମର୍ଥ୍ୟ ରହିଛି ଏବଂ ସରକାର ସେମାନଙ୍କୁ ଅନୁକୂଳ ପରିବେଶ ଯୋଗାଇଦେବାପାଇଁ ପ୍ରତିଶ୍ରତିବଦ୍ଧ ଅଛନ୍ତି

ପିଏମ ଯୋଗ ସୁସ୍ଥସବଳ ରହିବା ପାଇଁ ପ୍ରତ୍ୟେକ ଦିନ କିଛିସମୟ ବିନିଯୋଗ କରିବା ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରତ୍ୟେକ ନାଗରିକଙ୍କୁ ଅନୁରୋଧ କରିଛନ୍ତି ଟୁଇଟ୍ କରି ଶ୍ରୀ ମୋଦି କହିଛନ୍ତି ନିକକୁ ସୁବିଧା ଓ ସହଜ ଅନୁସାରେ ଯେକୌଣସି ପ୍ରକାର ବ୍ୟାୟାମ ଲୋକମାନେ କରିବା ଉଚିତ୍ ସେ କହିଛନ୍ତି ଏହାଦ୍ୱାରା ଜୀବନରେ ଗଠନମୂଳକ ପରିବର୍ଭନ ହେବ ସକାଳେ କରୁଥିବା ବ୍ୟାୟାମ ସଂକ୍ରାନ୍ତରେ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ଜାରି କରିଛନ୍ତି ସେ କହିଛନ୍ତି ଯୋଗ ସମେତ ପୃଥିବୀ କଳ ଅଗ୍ନି ବାୟୁ ଓ ଆକାଶ ଆଦି ପଞ୍ଚତତ୍ତ୍ୱ ଦ୍ୱାରା ଅନୁପ୍ରାଣିତ ହୋଇ ସେ ପ୍ରତିଦିନ ସକାଳୁ ପ୍ରାତଃ ଭ୍ରମଣ କରୁଛନ୍ତି କର୍ଷ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀଙ୍କୁ ଫିଟ୍ନେସ ଚ୍ୟାଲେଞ୍ଜ ପାଇଁ ମନୋନୀତ କରିବାରେ ସେ ଆନନ୍ଦ ଅନୁଭବ କରୁଛନ୍ତି

ପାଣିପାଗ ବିଭାଗ ମହାନିର୍ଦ୍ଦେଶକ କେଜେ ରମେଶ ଗତକାଲି ଗୋଆରେ ଏହି ସ୍ବଚନା ଦେଇଛନ୍ତି ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଶ୍ରୀ ରମେଶ କହିଚ୍ଚନ୍ତି ବିହାର ଓ ପଶ୍ଚିମବଙ୍ଗରେ ସମ୍ପ୍ରତି ଯେଉଁଭଳି ବର୍ଷା ଓ ଘଡ଼ଘଡ଼ିସହ ବର୍ଷା ଅନୁଭୂତ ହେଲା ପରେ ପ୍ରଭୃତ କ୍ଷୟକ୍ଷତି ଘଟିଥିଲା ତାହା ରୋକିବାପାଇଁ ଏହି ରାଡାର ଗୁଡ଼ିକ ଯଥେଷ୍ଟମାତ୍ରାରେ ସହାୟକ ହୋଇପାରିବ ଆଣ୍ଡାମାନ ଟ୍ରାଇବାଲ୍ ଆଣ୍ଡାମାନ ନିକୋବରରେ ସ୍ଥାନୀୟ ପ୍ରଶାସନ ଆଦିମ ଅଧିବାସୀମାନଙ୍କର ସଂରକ୍ଷଣ ଓ ସୁରକ୍ଷା ପ୍ରତି ପ୍ରତିଶ୍ରତିବଦ୍ଧ ଏବଂ ସେମାନଙ୍କର ଆବଶ୍ୟକତା ପୂରଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛି

ଆମେରିକା କଂଗ୍ରେସକୁ ଏହି ରାଜିନାମା ପଠାଯାଇଛି ଏବଂ ଯଦି କୌଣସି ସଦସ୍ୟ ଏହାର ବିରୋଧ ନ କରନ୍ତି ତେବେ ଏହା କାର୍ଯ୍ୟକାରୀ ହେବ